ଏହି ଅବସରରେ ପ୍ରଧାନମନ୍ତୀ କେତେକ ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଦେଶର ବିଭିନ୍ନ ସ୍ଥାନରେ ଏକ ଅକ୍ନିଜେନ ବେଡ ଓ ଆଇସିୟୁ ବେଡ ବିଶିଷ୍ ଅସ୍ତାୟୀ କୋବିଡ ହସପିଟାଲ ନିର୍ମାଣ କରୁଛି

ତେବେ କରୋନା ସଂକ୍ରମଣ ହାର ଯଥେଷ୍ ହ୍ରାସ ପାଉନାହିଁ